ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପୁରସ୍କାର ପ୍ରଦାନ କରୁଛନ୍ତି

ସିଲି ଆସନରେ ଏଜେଏସ୍ୟୁ ମୁଖ୍ୟ ସୁଦେଶ ମାହାତୋ ଆଗୁଆ ରହିଛନ୍ତି ମୁଖ୍ୟମନ୍ତ୍ରୀ ରଘ୍ରବର ଦାସ ପୂର୍ବ ଜାମ୍ସେଦ୍ପ୍ରର ଆସନରେ ପଛ୍ରଆ ଥିବାର ଖବର ମିଳିଛି ଜେଏମ୍ଏମ୍ର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ଉଭୟ ଦୁମ୍କା ଓ ବର୍ହି ଆସନରେ ଆଗୁଆ ଅଛନ୍ତି ଝାଡ଼ଖଣ୍ଡ କଂଗ୍ରେସ ସଭାପତି ରାମେଶ୍ୱର ଓରାଓଁ ଲୋହାରଡାଗା ଆସନରେ ଆଗୁଆ ଥିବାର ଜଣାପଡ଼ିଛି ସିଏଏ ମାନିଫେଷ୍ଟେସନ୍ କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି ନାଗରିକତା ସଂଶୋଧନ ଆଇନ ଲାଗୁ ହେଲେ କୌଣସି ଧର୍ମ କିୟା ଅଞ୍ଚଳର ଭାରତୀୟ ନାଗରିକଙ୍କ ଉପରେ ଏହାର ପ୍ରତିକୃଳ ପ୍ରଭାବ ପଡ଼ିବ ନାହିଁ ଏହି ଆଇନକୁ ନେଇ ଯେଉଁ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଛି ସେଥିରେ ବିଭ୍ରାନ୍ତ ନ ହେବାପାଇଁ ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଗତକାଲି ନୂଆଦିଲ୍ଲୀର ରାମଲୀଳା ମଇଦାନରେ ବିକେପିର ଧନ୍ୟବାଦ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ ସମ୍ପତ୍ତି ନଷ୍ଟ ନ କରିବା ଏବଂ ହିଂସାର ପଥ ପରିହାର କରିବାପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକା ଏନ୍ଆର୍ସିର କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣଙ୍କ ସହ କିଛି ବି ସମ୍ପର୍କ ନାହିଁ ଦିଲ୍ଲୀ ସହରରେ କଥିତ ଦୃଷିତ ଜଳ ଯୋଗାଣ ପରିବହନ ଓ ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଅରବିନ୍ଦ କେଜରିଓ୍ୱାଲ୍ଙ୍କ ନେତୃତ୍ୱାଧୀନ ଆପ୍ ସରକାର ବିଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ଚଳଚ୍ଚିତ୍ର କଳାକାର ତଥା ଚଳଚ୍ଚିତ୍ର ସହ କଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରୁଛନ୍ତି ଏଥିରେ ଗୁଜରାଟି ଚଳଚ୍ଚିତ୍ର 'ହେଲାରୋ'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଥିବାବେଳେ ବଲିଉଡ୍ ତାରକା ଆୟୁଷ୍ମାନ ଖୁରାନା ଏବଂ ଭିକି କୌଶଲ 'ଅନ୍ଧାଧୁନ' ଏବଂ 'ଉରୀ'ରେ ସେମାନଙ୍କର ବଳିଷ୍ଠ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି କୀର୍ତ୍ତି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଉଛି ତେଲୁଗୁ ଚଳଚ୍ଚିତ୍ର 'ମହାନତୀ'ରେ ସାବିତ୍ରୀ ଭୂମିକାରେ ଅଭିନୟ ପାଇଁ ସେ ଏହି ପୁରସ୍କାର ପାଉଛନ୍ତି ନିଜର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଉରୀ' ପାଇଁ ଆଦିତ୍ୟ ଧର୍ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ହାସଲ କରୁଛନ୍ତି ସେହିଭଳି ସର୍ଜିକାଲ୍ ଷ୍ଟ୍ରାଇକ୍ ବଧାଇ ହୋ ଏ ଦୁଇଟି ଚଳଚ୍ଚିତ୍ର ମନୋରଂଜନ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ବିବେଚିତ ହୋଇଛି ବର୍ଷିୟାନ କଳାକାର ସୁରେଖା ସିକ୍ରିଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ଗାୟିକା ଏବଂ ଗୀତିକାର ସ୍ୱନନ୍ଦ କିର୍କିରେ ମରାଠି ଚଳଚ୍ଚିତ୍ର 'ଚ୍ୟୁକ' ପାଇଁ ସହଅଭିନେତା ଏବଂ ଅକ୍ଷୟ କୁମାର ଅଭିନୀତ 'ପ୍ୟାଡ୍ମ୍ୟାନ୍' ଶ୍ରେଷ ସାମାଜିକ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛି ଏହାଛଡ଼ା ସଂକ୍କୟ ଲୀଳା ଭଂସାଲୀଙ୍କ 'ପଦ୍କାବତ' ଘୁମର ସଂଗୀତ ପାଇଁ ଶ୍ରେଷ୍ଠ କୋରିଓଗ୍ରାଫି ପୁରସ୍କାର ପାଉଛନ୍ତି ଏହି ଅବସରରେ ଉତ୍ତରାଖଣ୍ଡକୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଅନୁକୂଳ ରାଜ୍ୟ ଭାବେ ପୁରସ୍କାର ମିଳୁଛି ଅଭିନନ୍ଦନ ଯାତ୍ରା ବିଜେପି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନକୁ ସମର୍ଥନ କରି ଆକି କୋଲକତାଠାରେ ଅଭିନନ୍ଦନ ଯାତ୍ରା ଆୟୋଜନ କରାଯାଉଛି ଦଳର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ରା ଏହାର ନେତୃତ୍ୱ ନେବେ ଏହି ଯାତ୍ରା କେନ୍ଦ୍ରୀୟ କୋଲକାତାର ସୁବୋଧ ମଲ୍ଲିକ ଛକରୁ ଆରମ୍ଭ ହୋଇ ନଗରର ଉତ୍ତରଭାଗ ଶ୍ୟାମ ବଜାରଠାରେ ଶେଷ ହେବ ଏହି ନ୍ତଆ ଆଇନକୁ ସମର୍ଥନ କରି ବିକେପି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ନୃତନ ଆଇନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଶୁଭେଚ୍ଛା ଜଣାଇବା ହେଉଛି ଏହି ଅଭିନନ୍ଦନ ଯାତ୍ରାର ଉଦ୍ଦେଶ୍ୟ ଆସାମ ଅପିଲ୍ ସିଏଏ ଆସାମରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ ନାଗରିକତା ସଂଶୋଧନ ଆଇନ ବିରୋଧରେ ଚାଲିଥିବା ବିକ୍ଷୋଭରୁ ଛାତ୍ରଛାତ୍ରୀ ଶିକ୍ଷକ ଓ କର୍ମଚାରୀମାନଙ୍କୁ ବାଦ୍ ଦେବାପାଇଁ ନିବେଦନ କରିଛନ୍ତି ରାଜ୍ୟରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବାପାଇଁ ସେମାନେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ଆକ୍ରି ବିଭିନ୍ନ ସମ୍ଭାଦପତ୍ରରେ ପ୍ରକାଶିତ ଏହି ନିବେଦନରେ କୁହାଯାଇଛି ବିକ୍ଷୋଭ ନାଁରେ କେହି ରାଜନୈତିକ ଫାଇଦା ନ ଉଠାନ୍ତୁ ଏହା ସମସ୍ତଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ

ବିକ୍ଷୋଭଦ୍ୱାରା ରାଜ୍ୟରେ ପୁଞ୍ଜିନିବେଶ ହ୍ରାସ ହୋଇଥିବାବେଳେ ପର୍ଯ୍ୟଟକଙ୍କର ଆଗମନ ସଂଖ୍ୟା ମଧ୍ୟ କମିଯାଇଛି ଯେଉଁମାନେ ଏହି ନିବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ମେଘାଳୟର ପୂର୍ବତନ ରାଜ୍ୟପାଳ ରଞ୍ଜିତ ଶେଖର ମୃଷାହାରି ବରିଷ୍ଠ ସାମ୍ବାଦିକ କନକ ସେନ୍ ଡେକା ଏବଂ ଡିଏନ୍ ଚକ୍ରବର୍ତ୍ତୀ ପୂର୍ବତନ ରାଷ୍ଟ୍ରଦୃତ ବିକେ ଗୋଗୋଇ ଜାତୀୟ ସଂଗ୍ରହାଳୟର ପୂର୍ବତନ ଡିକି ଆର୍ଡି ଚୌଧୁରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଞ୍ଜୁ ବୋରା ଓ ଗୁଆହାଟୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏନ୍କେ ଚୌଧୁରୀ ଏହି ନିବେଦନରେ ଆହୁରି କୁହାଯାଇଛି ଯଦିଓ ଜନସାଧାରଣଙ୍କର ପ୍ରତିବାଦ ପାଇଁ ସାୟିଧାନିକ ଅଧିକାର ରହିଛି ତେବେ ରାଜ୍ୟରେ ଶିକ୍ଷାର ପରିବେଶ ଓ ସାମଗ୍ରୀକ ବିକାଶକୁ କ୍ଷୁଣ୍ଣ କରିବାଭଳି କୌଣସି ଉଦ୍ୟମ କଦାପି ସ୍ୱାଗତଯୋଗ୍ୟ ନୁହେଁ ଏହି ପ୍ରସଙ୍ଗ ଉପରେ ସୁପ୍ରିମ୍କୋର୍ଟଙ୍କ ରାୟ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିବା ଉଚିତ ବୋଲି ମଧ୍ୟ ସେମାନେ ଅନୁରୋଧ କରିଛନ୍ତି

ତେବେ ନାଇଜେରିଆରେ ଥିବା ଭାରତର ଉଚ୍ଚାୟୁକ୍ତ ମୁଶ୍ତଜାମିନ ଥିବା ଏହି ଭାରତୀୟଙ୍କ ମୁକ୍ତି ପାଇଁ ସେଠା କର୍ତ୍ତ୍ୱପକ୍ଷ ନୌବାହିନୀ ଏବଂ ସଂପୂକ୍ତ କାହାଜ ଚଳାଚଳ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା ପରେ ନିରାପଦ ଭାବେ ସେମାନେ ମ୍ବକ୍ତ ହୋଇଛନ୍ତି ସେମାନଙ୍କୁ ଶୀଘ୍ର ଭାରତ ଅଣାଯିବାର ବ୍ୟବସ୍ଥା କରାଯିବ

ଏଚ୍ସି ଟିଏନ୍ ଆଜିଟେସନ୍ ମାଡ୍ରାସ୍ ହାଇକୋର୍ଟ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆକି ଡିଏମ୍କେ ନେତୃତ୍ୱ ବିରୋଧୀଦଳଗୁଡ଼ିକ ପକ୍ଷରୁ କରାଯାଉଥିବା ବିକ୍ଷୋଭ ପ୍ରଦର୍ଶନ ଉପରେ ନଜର ରଖିବାପାଇଁ ତାମିଲନାଡ଼ୁ ପୁଲିସ୍କୁ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ବିକ୍ଷୋଭ ବିରୋଧରେ ଆଗତ ଏକ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯଦି ଆନ୍ଦୋଳନକାରୀ କୌଣସି ସାର୍ବଜନୀନ ସମ୍ପତ୍ତି ନଷ୍ଟ କରନ୍ତି ତେବେ ସମ୍ପୁକ୍ତ ଦଳର ନେତ୍ତ୍ୱକୁ ଦାୟୀ କରାଯିବ ଗତକାଲି ବିଚାରପତି ବିଦ୍ୟାନାଥନ୍ ଏବଂ ଆଶା ଙ୍କ ଖଣ୍ଡପୀଠରେ ତତ୍କାଳ ଶୁଣାଣି ପାଇଁ ଏହି ମାମଲା ଆସିଥିଲା ୟୂପି ସିଏମ୍ ସିଏଏ ଉତ୍ତର ପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଦିଗରେ ସରକାରଙ୍କୁ ସହାୟତା ପ୍ରଦାନ ପାଇଁ ବୁଦ୍ଧିକୀବୀ ଓ ଧର୍ମଗୁରୁମାନଙ୍କୁ ନିବେଦନ କରିଛନ୍ତି ଆକାଶବାଣୀ ପକ୍ଷରୁ ସମାଜର ବୁଦ୍ଧିଜୀବୀବର୍ଗଙ୍କ ନିକଟରେ ପହଞ୍ଚ ସେମାନଙ୍କର ସନ୍ଦେଶ ଜନସାଧାରଣଙ୍କ ପାଇଁ ପ୍ରସାରିତ କରାଇବାର ଉଦ୍ୟମ ଆରମ୍ଭ ହୋଇଛି ଲକ୍ଷ୍ମୌ ଏସ୍ଜିପିଜିଆଇ ନିର୍ଦ୍ଦେଶକ ଡକ୍ଟର ଏକେ ତ୍ରିପାଠୀ ଏବଂ ଲକ୍ଷ୍ରୌସ୍ଥିତ ରାମ ମନୋହର ଲୋହିଆ ମେଡିକାଲର ନିର୍ଦ୍ଦେଶକ ନାଗରିକତା ସଂଶୋଧନ ଆଇନକୁ ଭଲଭାବରେ ବୁଝିବା ତଥା ଗୁଜବରେ ବିଶ୍ୱାନ ନ କରିବାପାଇଁ ଆକାଶବାଣୀ ମାଧ୍ୟମରେ ଜନସାଧାରଣଙ୍କୁ ନିବେଦନ କରି କହିଚ୍ଛନ୍ତି

ରାଜ୍ୟର ଉପମ୍ରଖ୍ୟମନ୍ତ୍ରୀ ଡକ୍କର ଦିନେଶ ଶର୍ମା ଲକ୍ଷ୍ନୌଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ଯେ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି ଯେଉଁମାନେ କ୍ଷତିପୂରଣ ଦେଇପାରିବେ ନାହିଁ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ଜେକେ ପୁଲିସ୍ ଜନ୍ମୁ କାଶ୍ମୀର ପୁଲିସ୍ ପକ୍ଷରୁ ଜନସାଧାରଣଙ୍କ ନିକଟରେ ଶାନ୍ତି ଓ ଏକତାର ସନ୍ଦେଶ ପହଞ୍ଚାଇବା ଉଦ୍ଦେଶ୍ୟରେ ଜନ୍ମୁଠାରେ ଗତକାଲି ଏକତା ଦୌଡ଼ର ଆୟୋଜନ କରାଯାଇଥିଲା ପୁଲିସ୍ ଡିଜି ଦିଲ୍ବାଗ୍ ସିଂହ ଏହି ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ନିଶାସେବନରୁ ଦୂରରେ ରହିବା ଏବଂ ଧର୍ମ ନିରପେକ୍ଷ ମୂଲ୍ୟବୋଧକୁ ଆପଣାଇବାପାଇଁ ଯୁବାପିଢ଼ିକୁ ପରାମର୍ଶ ଦେଇଥିଲେ

ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହା ହେଉଛି ଭାରତର କ୍ରମାଗତ ଦଶମ ସିରିଜ୍ ବିଜୟ